ଅନ୍ୟ ପକ୍ଷରେ ହୀରାକୁଦ କଳଭଷାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗତକାଲି ନିଷାସନ କରାଯାଇଛି

ଗତକାଲି ସଚିବାଳୟଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଘକ୍ଷତାରେ ଏହି ବୈଠକ ଅନୁଷିତ ହୋଇଥିଲା

ଶ୍ରୀକଗନ୍ନାଥ ମହାପ୍ରଭୁ ରନ୍ସିଂହାସନ ଉପରକୁ ବିଜେ କରିବା ପୂର୍ବରୁ ଗଭଭଗୃହ ଠାରେ ଲକ୍ଷୀ ନାରାୟଶ କଳି ଅନୁଷିତ ହେବ ଓ ଆସନ୍ତାକାଲି ଠାରୁ ବଡଦେଉଳରେ ଶ୍ରୀକୀଉମାନଙ୍କୁ ଅନ୍ନଭେଗ କରାଯିବ